ଯାଜପୁର ଜିଲ୍ଲା ନଗଡାର ବିକାଶ ପାଇଁ ଇକୋଲଜିଷିକ୍ ପାର୍କ ପ୍ରତିଷା କରିବେ ସରକାର

ଏହି ଅବସରରେ ଟ୍ରେନ୍ରେ ଯାତ୍ରା କରୁଥିବା ବରିଷ୍ ନାଗରିକଙ୍କୁ ମୁଖ୍ୟମନ୍ତୀ ଶୁଭକାମନା ଜଶାଇଥିଲେ

ଏବେ ଏହି ଅଅଳର ସମନ୍ୱିତ ବିକାଶଯୋଜନା କରାଯିବ

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଗାଇଡ୍ଲାଇନକୁ ଦୃଷ୍ଟିରେ ରଖ୍ ଏସବୁ କାମ କରାଯିବ

ତେଶୁ ଏହାର ପ୍ରତିବାଦରେ ସରପଞ୍ଚମାନେ ଏଭଳି ପଦକ୍ଷେପ ଦେଇଥିବା ଜଶାପଡିଛି

ଭୁବନେଶ୍ୱର ପ୍ରଥମ ବୋଲି କୁହାଯାଉଛି

ସ୍ୱର୍ଗଦ୍ୱାର ଓ ଶ୍ରୀମନ୍ଦିର ରୋଷଘର ପାଇଁ ଏହି କାଠ ପଠାଯିବ ଭୁବନେଶ୍ୱରରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ପକ୍ଷର୍ ଆୟୋଜିତ ଏକ ବୈଠକରେ ଏହି ନିଷ୍ବଉି ନିଆଯାଇଛି ଫୋନି ସମୟରେ ଅଭୟାରଣ୍ୟରେ ପ୍ରାୟ ଏକ କୋଟି ଗଛ ଭାଙି ଯାଇଥିଲା

ଏହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ କମିଛି

ବୌଦ୍ଧ କେଉଟ ସାହିର ରଞ୍ତିତ ମଲିକ ଓ ପଦ୍କନପୁର ଗ୍ରାମର ସନତ ତରିଆ ମନମୁଖା ଆଡୁ ବୌଦ୍ଧ ଆଡକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା